ପ୍ରଧାନମନ୍ତ୍ରୀ କହିଛନ୍ତି ଆଫ୍ଗାନିସ୍ତାନ ହେଉଛି ସନ୍ତାସବାଦ ଦ୍ୱାରା କବଳିତ ଏକ ଦୂର୍ଭାଗ୍ୟପୂର୍ଣ୍ଣ ରାଷ୍ଟ୍ର ଆଫ୍ଗାନ ରାଷ୍ଟ୍ରପତି ଅସ୍ରଫ୍ ଘନି ଶାନ୍ତି ପ୍ରତିଷ୍ଠା ପାଇଁ ନେଇଥିବା ସାହସିକ ପଦକ୍ଷେପକୁ ଏହି ଅଞ୍ଚଳର ସବୁ ରାଷ୍ଟ୍ରମାନେ ସମ୍ମାନ ପ୍ରଦର୍ଶନ କରିବେ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ସାଂଘାଇ ସହଯୋଗ ସଂଗଠନ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସଂଯୋଗ ସ୍ଥାପନ ପ୍ରତି ଭାରତ ପ୍ରାଧାନ୍ୟ ଦେଉଛି

ପ୍ରଧାନମନ୍ତ୍ରୀ କହିଛନ୍ତି ସାଂଘାଇ ସହଯୋଗ ସଂଗଠନ ରାଷ୍ଟ୍ରଗ୍ରଡ଼ିକର ଖାଦ୍ୟ ଓ ବୌଦ୍ଧ ମେଳାଗୁଡ଼ିକ ଭାରତରେ ଆୟୋଜନ କରାଯିବ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ କହିଛନ୍ତି ସନ୍ତାସବାଦ ଉଗ୍ରବାଦ ଓ ବିଚ୍ଛିନ୍ଦତାବାଦ ଦମନ ପାଇଁ ସଂଗଠନର ନୀତି ଓ ଦ୍ୱରଦୂଷ୍ଟି ପ୍ରତି ଚୀନ୍ ପ୍ରତିଶ୍ରତିବଦ୍ଧ ରହିଛି ସେ କହିଛନ୍ତି ଆଇନ୍ ପ୍ରଶୟନକାରୀ ସଂସ୍ଥାଗୁଡ଼ିକୁ ସାହାଯ୍ୟ କରିବା ପାଇଁ ତାଙ୍କ ଦେଶ ଆଇନ୍ଗତ ସମର୍ଥନ ଯୋଗାଇବା ସକାଶେ ଏହି ଦେଶଗୁଡ଼ିକରେ ରହିଥିବା ବିଭିନ୍ନ ସଂସ୍ଥାଗୁଡ଼ିକର କର୍ମକର୍ତ୍ତାମାନଙ୍କୁ ତାଙ୍କ ଦେଶ ତାଲିମ ଦେବ କ୍ୱାଙ୍ଗ୍ଡାଓ ଘୋଷଣାନାମ ସହିତ ଶୀର୍ଷ ବୈଠକର ପରିସମାପ୍ତି ହୋଇଛି ସନ୍ତାସବାଦ ବିଚ୍ଛିନ୍ଦତାବାଦ ଓ ଉଗ୍ରବାଦ ମ୍ରକାବିଲା ପାଇଁ ତିନିବର୍ଷୀୟା ଯୋଜନାର କାର୍ଯ୍ୟକାରିତ ସକାଶେ ଘୋଷଣାନାମାରେ ଆହ୍ବାନ ଦିଆଯାଇଛି ଏହି ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ସଂଗଠନ ରାଷ୍ଟ୍ରଗ୍ରଡ଼ିକର ନେତାମାନେ ଏକ ନିୟନ୍ତୀତ ବୈଠକରେ ମିଳିତ ହୋଇଥିଲେ ଆକି ସନ୍ଧ୍ୟାରେ ଶ୍ରୀ ମୋଦି କାଜାଖାସ୍ତାନ ଓ କିରଗିଜ୍ଞାନର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଗତକାଲି ଦୁଇ ଦିନିଆ ଚୀନ୍ ଗସ୍ତରେ କ୍ୱାଙ୍ଗ୍ଡାଓ ନଗରୀରେ ପହଞ୍ଚିବା ପରେ ଶ୍ରୀ ମୋଦି ଚୀନ୍ ରାଷ୍ଟ୍ରପତିଙ୍କ ସହ ଦ୍ୱିପକ୍ଷିୟ ବୈଠକରେ ମିଳିତ ହୋଇଥିଲେ ଏହି ବୈଠକ ବେଳେ ଦୁଇ ଦେଶ ମଧ୍ୟରେ ବ୍ରହ୍ମପୁତ୍ର ନଦୀ ବନ୍ୟା ସ୍ଚଚନା ଆଦାନପ୍ରଦାନ ଏବଂ ଚୀନ୍କୁ ଅଣବାସ୍ବମତୀ ଚାଉଳ ରପ୍ତାନୀ ସଂକ୍ରାନ୍ତୀୟ ଦୁଇଟି ରାଜିନାମା ସ୍ୱାକ୍ଷର ହୋଇଛି

ରିଭ୍ ଆସାମ୍ ରାଜ୍ୟରେ ସୋସିଆଲ୍ ମିଡିଆ ମାଧ୍ୟମରେ ଗୁଜବ ପ୍ରଚାରିତ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆସାମ ପୁଲିସ୍ ପକ୍ଷରୁ କୁହାଯାଇଛି ପୁଲିସ୍ ମହାନିର୍ଦ୍ଦେଶକ କୁଲାଧର ସାଇକିଆ ଜନସାଧାରଣଙ୍କୁ କୌଣସି ଗୁଜବରେ ପ୍ରଭାବିତ ନ ହେବା ପାଇଁ ଅନୁରୋଧ କରିବା ସହ ଏଭଳି ଘଟଣା ସମ୍ପର୍କରେ ପୁଲିସ୍କୁ ସୂଚନା ଦେବା ପାଇଁ କହିଛନ୍ତି

ଫେସ୍ବୁକ୍ ମାଧ୍ୟମରେ ଗୁଜବ ପ୍ରଚାରିତ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ୍ କରିଛି ନଡ୍ଡା ଲେପ୍ରୋସି କେନ୍ଦ୍ର ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ କ୍ଷେପି ନଡ୍ରା କହିଛନ୍ତି ଚଳିତବର୍ଷ ଦେଶ କୁଷ୍ଠ ରୋଗ ମୁକ୍ତ ହେବ ଏବଂ ଆସନ୍ତାବର୍ଷ ସ୍ରଦ୍ଧା ଦେଶ କଳାଜ୍ୱର ମ୍ରକ୍ତ ହେବ ଉତ୍ତରପ୍ରଦେଶର ବାଲିଆଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ଭାବେଳେ ଶ୍ରୀ ନଡ୍ରା କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଆଧାରରେ କୁଷ୍ଠ ଓ କଳାକ୍ୱରରେ ମୃତ୍ୟୁ ସଂଖ୍ୟା ଭାରତରେ ହ୍ରାସ ପାଇଛି ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ତର ପ୍ରଦେଶ ସରକାର ବିଭିନ୍ନ କାର୍ଯ୍ୟ ହାତକୁ ନେଇଥିବା ସେ କହିଛନ୍ତି ଆଇଆଇଟି ରେଜଲୁ ଆଇଆଇଟି ପକ୍ଷରୁ ଆୟୋକିତ ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡାଭାନ୍ୱର ଫଳାଫଳ ଆଜି ପ୍ରକାଶ ପାଇଛି

ସେହିପରି ରାଜସ୍ଥାନର କୋଟାର ସାହିଲ କ୍ଜେନ ଦ୍ୱିତୀୟ ଏବଂ ଦିଲ୍ଲୀର କେଳାଶ ଗୁପ୍ତା ତୃତୀୟ ସ୍ଥାନରେ ଅଛନ୍ତି

ଚଳିତଥର ପ୍ରଥମ ଥର ପାଇଁ ଜେଇଇ ଆଡାଭାନ୍ ପରୀକ୍ଷା ସଂପୂର୍ଣ୍ଣ ଭାବେ ଅନ୍ଲାନ୍ରେ ସଂପନ୍ନ ହୋଇଛି

ସୀମା ଆରପଟୁ ସଶସ୍ତ ସନ୍ତାସବାଦୀମାନେ ଭାରତ ଭିତରକୁ ପସିବାକୁ ଉଦ୍ୟମ କଲାବେଳେ ସୀମାରେ ପହରା ଦେଉଥିବା ଯବାନମାନେ ସେମାନଙ୍କ ଉପରକୁ ଗୁଳି ଚଳେଇଥିଲେ ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ ଏସ୍ପି ବୈଦ ଆକାଶବାଣୀକୁ କହିଛନ୍ତି ଦ୍ୱିପକ୍ଷ ମଧ୍ୟରେ ଗୁଳିଗୋଳା ଚାଳନାରେ ସନ୍ତାସବାଦୀଙ୍କ ମୃତ୍ୟୁ ଘଟିଛି

ଅନ୍ୟ ଏକ ଘଟଶାରେ ଥିରୁବନନ୍ତପୁରମ୍ କିଲ୍ଲାରେ ଗୋଟିଏ ଗଛ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି ବର୍ଷା ଯୋଗୁଁ ଇଡ଼ୁକି କୋଝିକୋଡ ଏବଂ କନୌର କିଲ୍ଲାରେ ଫସଲ ଏବଂ ଧନସଂପଭି ନଷ୍ଟ ହୋଇଥିବା ସ୍ଟଚନା ମିଳିଛି କାଡାଳୁଣ୍ଡି ଗ୍ରାମ ନିକଟବର୍ତ୍ତୀ ରେଳଧାରଣା ଉପରେ ଗଛ ପଡ଼ିଯିବା ଯୋଗୁଁ କୋଝିକୋଡରେ ରେଳ ଚଳାଚଳ ବ୍ୟାହତ ହୋଇଛି

ଅନ୍ୟପକ୍ଷରେ ଥାନେ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା ପ୍ରବଳ ବର୍ଷା ଯୋଗୁ ମୁମ୍ୟାଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି କେନ୍ଦୀୟ ରେଳବାଇର କେତେକ ଟେନ ଚଳାଚଳ ମଧ୍ୟ ବ୍ୟାହତ ହୋଇଛି ଆଜି ସେଠାରେ କେତେକ ଅଞ୍ଚଳରେ ଘଡଘଡି ସହିତ ବର୍ଷା ସାଙ୍ଗକୁ ପବନ ବହିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଆଇଏମ୍ଡି ଜାତୀୟ ରାଜଧାନୀ ଷେତ୍ର ସମେତ ମଧ୍ୟପ୍ରଦେଶ ଝାଡ଼ଖଣ୍ଡ ଓ ଛତିଶଗଡ଼ ତଥା ଉଉର ଭାରତରେ ଘଡ଼ଘଡ଼ି ସହ ବର୍ଷା ବକ୍ରପାତ ଓ ପବନ ବହିବ ବୋଲି ପାଣିପାଗ ବିଭାଗ ଅନ୍ଦ୍ରମାନ କରିଛି

ଓଡ଼ିଶା ପଣ୍ଟିମବଙ୍ଗ ଉପକୃଳ ଅଞ୍ଚଳ ଉତ୍ତରବଙ୍ଗ ପୂର୍ବ ମଧ୍ୟ ପଣ୍ଢିମ ମଧ୍ୟ ଏବଂ ଦକ୍ଷିଣ ପଣ୍ଢିମ ଆରବ ସାଗରରେ ସମୁଦ୍ର ଅଶାନ୍ତ ରହିବ

ମ୍ମମ୍ୟାଇ ମହାରାଷ୍ଟ୍ରର ଇଗାତପୁରୀ ରେଳଷ୍ଟେସନ୍ ନିକଟରେ ଆଜି ବଡିଭୋର ସମୟରେ ମ୍ରମ୍ୟାଇ ହାଓଡା ମେଲ୍ର ତିନୋଟି ବଗି ଲାଇନ୍ଚ୍ୟତ ହୋଇଛି ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି ଅପରପକ୍ଷେ ଟ୍ରେନ୍ ଚଳାଚଳ ବିଶେଷ ପ୍ରଭାବିତ ହୋଇଛି

ଖୁବ୍ ଶୀଘ୍ର ଟ୍ରେନ୍ଗୁଡ଼ିକର ପୁନଃ ଚଳାଚଳ କରିବା ନେଇ ଆଶା କରାଯାଉଛି ଜନସାଧାରଣଙ୍କ ଅବଗତି ନିମନ୍ତେ କଲ୍ୟାଣ ଦାଦାର ଏବଂ ଇଗାତପ୍ରରୀ ଷ୍ଟେସନ୍ରେ ହେଲ୍ପଲାଇନ୍ ନମ୍ଭରର ବ୍ୟବସ୍ଥା କରାଯାଇଛି ଟ୍ରମ୍ପ୍ କିମ୍ ଆମେରିକା ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପ୍ ଏବଂ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ ଆଜି ସିଙ୍ଗାପୁରରେ ପହଞ୍ଚିବାର ଆଶା କରାଯାଉଛି ଉଭୟଙ୍କ ମଧ୍ୟରେ ଐତିହାସିକ ଶିଖର ବୈଠକ ଆସନ୍ତା ମଙ୍ଗଳବାର ଦିନ ଅନ୍ଦୁଷ୍ଠିତ ହେବ

ଟ୍ରମ୍ପ୍ ଆସନ୍ତାକାଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସେଇଁ ଲୁଙ୍ଗ୍ଙ୍କୁ ସାକ୍ଷାତ କରିବେ ଆମେରିକୀୟ ପ୍ରତିନିଧି ଦଳରେ ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପେଓ ଜାତୀୟ ନିରାପତା ଉପଦେଷ୍ଟା କନ୍ ବୋଲଟନ୍ ଏବଂ ହ୍ବାଇଟ୍ ହାଉସ୍ କର୍ମଚାରୀ ବିଭାଗ ମ୍ରଖ୍ୟ ଜନ୍ କେଲି ରହିଛନ୍ତି ତେଶେ ଉତ୍ତର କୋରିଆ ଶାସକ କିମ୍ କଙ୍ଗ୍ ଉନ୍ଙ୍କର ବେସରକାରୀ ଜେଟ୍ ବିମାନ ଆଜି ସକାଳେ ପୋଙ୍ଗ୍ୟାଙ୍ଗ୍ରର ଉଡ଼ାଣ ଆରମ୍ଭ କରିଛି ଏବଂ ବର୍ତ୍ତମାନ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବା ଖବର ମିଳିଛି କିମ୍ ଆଜି ଅପରାହୁରେ ଚାଙ୍ଗି ବିମାନ ବନ୍ଦରରେ ଅବତରଣ କରିବାର ଆଶା କରାଯାଉଛି ଉତ୍ତରକୋରିଆ ପ୍ରତିନିଧି ଦଳରେ ରହିଛନ୍ତି କିମ୍ଙ୍କର ଘନିଷ୍ଠ ସହଯୋଗୀ କିମ୍ ଚାଙ୍ଗ୍ ସନ୍ ଏବଂ ଶ୍ରୀ ସନ୍ ବର୍ତ୍ତମାନ ସିଙ୍ଗାପୁରରେ ରହି କଥାବାର୍ତ୍ତା ପାଇଁ ପ୍ରସ୍ତୁତି ଚଳେଇଛନ୍ତି

ଫ୍ରେଞ୍ଚ ଓପନ୍ ଫେଞ୍ଚ ଓପନ୍ ଟେନିସ୍ରେ ବିଶ୍ୱର ଏକ ନମ୍ଭର ଖେଳାଳି ରାଫେଲ୍ ନାଡାଲ୍ ଅଷ୍ଟ୍ରିଆର ଡୋମିନିକ୍ ଥିଏମ୍ଙ୍କୁ ଆଜି ଫାଇନାଲ୍ ମ୍ୟାଚ୍ରେ ଭେଟିବେ ଚଳିତ ରତୁର ଏହି ଦ୍ୱିତୀୟ ଗ୍ରାଶ୍ରସ୍କାମ୍ ପ୍ରତିଯୋଗିତା ଆକି ସନ୍ଧ୍ୟାରେ ପ୍ୟାରିସ୍ରେ ଅନୁଷ୍ଠିତ ହେବ ଏକାଦଶ ରୋଲାଣ୍ଡ ଗାରୋସ୍ ଟାଇଟେଲ୍ ହାସଲ କରିବା ପାଇଁ ନାଡାଲ୍ ଲକ୍ଷ୍ୟ ରଖିଥିବା ବେଳେ ପ୍ରଥମ ଟ୍ରଫି ଯିତିବା ପାଇଁ ଥେଇମ୍ ଉଦ୍ୟମ କରିବେ ବୋଲି ଆଶା କରାଯାଉଛି